କ୍ୟାମ୍ପେନିଂ ରାଜସ୍ଥାନ ଏବଂ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ଦୁଇଦିନ ବାକି ଥିବା ବେଳେ ପ୍ରଚାର କାର୍ଯ୍ୟ ସରଗରମ ହୋଇଉଠିଛି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳମାନେ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି

ଆସାମ ପୋଲ୍ସ ଆସାମରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଗତ ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି

ଶାନ୍ତ ସମୟରେ ଦେଶର ସାମ୍ରଦିକ ସୀମାକୁ ସ୍ତରକ୍ଷିତ ରଖିବା ଏବଂ ମାନବିକତା ଅଭିଯାନରେ ନୌସେନାର ଭୂମିକାକୁ ମନେପକାଇବା ଉଦ୍ଦେଶ୍ୟରେ ମଧ୍ୟ ଏହି ଦିବସ ପାଳିତ ହୋଇଥାଏ